ଏପରିକି ଗୋଟିଏ ଦୁଇଟି ସ୍ସାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ ହୋଇପାରେ

ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡକୁର ଚନ୍ଦ୍ରଶେଖର କୁମାର ରାଜସ୍ୱ ପରିଷଦ ସଭ୍ୟ କିଭିଜି ଶର୍ମା ଏବଂ ଆଇନ୍ସଚିବ ଶଶୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ

ଗଜପତି ମହାରାଜା ଦିବ୍ୟବସିଂହ ଦେବଙ୍କ ଅଧ୍ଧକ୍ଷତାରେ ଅନୁଷିତ ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୂତ ଆଲୋଚନା କରାଯାଇଛି

ଆକି ମଧାହୁରେ ତାଙ୍କ ମରଶରୀରକୁ ଭୁବନେଶ୍ୱର ବିଜୁପଟ୍ଟନାୟକ କମ୍ପୁଟର ଏକାଡେମୀକୁ ଅଣାଯାଉଛି